ବିଭିନ୍ନ ସ୍ଥାନରେ ଷ୍ଟାଟିକ୍ ଫୋର୍ସ ମୁତୟନ କରାଯିବା ସହ ମୋବାଇଲ ପାଟ୍ରୋଲିଂ କରାଯାଉଛି ବୁଲ୍ବୁଲ୍ ସାମୁଦ୍ରିକ ଝଡ଼ ବୁଲ୍ବୁଲ୍ ଗତକାଲି ରାତିରେ ପଣ୍ଟିମବଙ୍ଗ ବାଂଲାଦେଶ ନିକଟ ସାଗରଦ୍ୱୀପଠାରେ ସ୍ଥଳଭାଗ ଛୁଇଁଛି